ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଚ୍ଚନ୍ତି ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ପ୍ରତି ଯଦି କେହି ବିପଦ ସୃଷ୍ଟି କରେ ତେବେ ଭାରତ ଏହାର କଡ଼ା ଜବାବ ଦେବ ସେ କହିଛନ୍ତି ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଭାରତୀୟ ଜବାନମାନଙ୍କର ବଳିଦାନ କେବେ ବ୍ୟର୍ଥ ଯିବ ନାହିଁ ଗତକାଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସକମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି ସେ କହିଛନ୍ତି ଭାରତ ସର୍ବଦା ଏହାର ପଡୋଶୀ ଦେଶଗୁଡ଼ିକ ସହ ସୁ ସମ୍ପର୍କ ସ୍ଥାପନ କରିବା ପାଇଁ ପ୍ରୟାସ କରିଆସିଛି ଏବଂ ସେମାନଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷାକରି ଅଗ୍ରସର ହେବାକୁ ପ୍ରଚେଷ୍ଟା କରିଛି ଭାରତୀୟ ସୈନ୍ୟମାନଙ୍କର ବୀରତ୍ୱ ଓ ସାହସିକତା ବିଷୟରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ସର୍ବଦା ଶାନ୍ତି ସ୍ଥାପନ ପାଇଁ ପ୍ରୟାସ କରିଆସୁଛି କିନ୍ତୁ ଏଥିରେ କୌଣସି ବ୍ୟତିକ୍ରମ ଘଟିଲେ ତାହାର କଡ଼ା ଜବାବ ଦେବାପାଇଁ ଦେଶ ସର୍ବଦା ପ୍ରସ୍ତୁତ ରହିଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ ବୈଠକରେ ଅଂଶଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀମାନେ ଗଲଓ୍ୱାନ ଉପତ୍ୟକା ସଂଘର୍ଷର ସହିଦ ଜବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସ୍ୱର୍ପ ଦୁଇମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ଏସ୍ ଜୟଶଙ୍କର ଲଦାଖର ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ସଂଘର୍ଷ ପରିପ୍ରେକ୍ଷୀରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଘୋର ପ୍ରତିବାଦ ଜଣାଇଛନ୍ତି

ତେବେ ଉଭୟ ଦେଶ ମଧ୍ୟରେ ସହମତି ଆସିବା ଲାଗି ଗତ ସପ୍ତାହରେ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା ପ୍ରକୃତ ନିୟନ୍ତ୍ରଣ ରେଖା ଏଲ୍ଏସିର ଭାରତ ପଟରେ ଚୀନ୍ ଗଲୱାନ ଉପତ୍ୟକାରେ ନିର୍ମାଣ କାର୍ଯ୍ୟ ଜାରି ରଖିଥିବାରୁ ତାହାକୁ ନେଇ ବିବାଦ ଉପୁଜିଛି ଏହା ଚୀନ୍ର ପୂର୍ବ ନିର୍ଦ୍ଧାରିତ ଯୋଜନା ଯାହା ଦୁଇଦେଶ ମଧ୍ୟରେ ହିଂସାକୁ ବୃଦ୍ଧି କରିବାର ପ୍ରମୁଖ କାରଣ ପାଲଟିଛି ବୋଲି ଜଣାପଡିଛି ଚୀନ୍ ପକ୍ଷରୁ ଆରମ୍ଭ କରାଯାଇଥିବା ହିଂସାତ୍ମକ କାର୍ଯ୍ୟ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଗମ୍ଭୀର ପ୍ରଭାବ ପକାଇବ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି ଏଭଳି ସମୟରେ ଚୀନ୍ ନେଉଥିବା ପଦକ୍ଷେପକୁ ସମୀକ୍ଷା କରିବା ହେଉଛି ସମୟର ଆହ୍ପାନ ବୋଲି ସେ କହିଛନ୍ତି

ବୈଦେଶିକ ମନ୍ତ୍ରୀ ଶ୍ରୀ ଜୟଶଙ୍କର ପୁଣି କହିଛନ୍ତି ଯେ ଦ୍ୱିପାକ୍ଷିକ ରାଜିନାମା ଓ ପ୍ରୋର୍ଟକଲକୁ ଦୁଇଦେଶର ସେନା ମାନିବା ଉଚିତ୍ ଏଲ୍ଏସି କୁ ସମ୍ମାନ ଦେବା ସହ କୌଣସି ପକ୍ଷ ଏକାକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେହି ରାଜିନାମାକୁ ବଦଳାଇବା ଠିକ୍ ନୁହେଁ ବୋଲି ସେ କହିଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରୀ ଦୁଇଦେଶ ମଧ୍ୟରେ ଉପୁଜିଥିବା ପରିସ୍ଥିତି ସଂକ୍ରାନ୍ତରେ କହିଛନ୍ତି ଯେ ଉଭୟ ଦେଶ ହିଂସାତ୍ମକ କାର୍ଯ୍ୟକୁ ନ ବଢ଼ାଇ ଶାନ୍ତି ଓ ସଦ୍ଭାବନା କିଭଳି ବୃଦ୍ଧିପାଇବ ସେ ନେଇ ସୁନିଶ୍ଚିତ କରିବା ଆବଶ୍ୟକ ସେନାମୁଖ୍ୟ ସେନାମୁଖ୍ୟ ଜେନେରାଲ ଏମ୍ଏମ୍ନରଓ୍ପଣେ କହିଚ୍ଚନ୍ତି ଗଲଓ୍ନାନଠାରେ ସହିଦ ହୋଇଥିବା ସମସ୍ତ ସାହସୀ ସୈନିକମାନଙ୍କୁ ଭାରତୀୟ ସେନା ସଲାମ କରୁଛି ଓ ସେମାନଙ୍କ ପ୍ରାଣବଳି ବ୍ୟର୍ଥ ଯିବନାହିଁ ପ୍ରାଣ ହରାଇଥିବା ଯବାନମାନଙ୍କ ପରିବାରକୁ ଗଭୀର ସମବେଦନା କ୍କଶାଇ ସେନାମୁଖ୍ୟ କହିଛନ୍ତି ପ୍ରତିରକ୍ଷା ବଳ ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତାର ସୁରକ୍ଷାପାଇଁ ଦୂଢ଼ ଭାବେ ସଂଗ୍ରାମ କରିବ ଅଲ୍ ପାର୍ଟି ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରମୁଖ ନେତାମାନଙ୍କ ସହ ଭାରତ ଚୀନ୍ ସୀମା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବା ପାଇଁ ଆସନ୍ତାକାଲି ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି ଏହି ଭରଚୁଆଲ ବୈଠକରେ ବିଭିନ୍ନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଂଶଗ୍ରହଣ କରିବେ ପୂର୍ବ ଲଦାଖର ଗଲୱାନ ଘାଟୀରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ହିଂସା ପରିସ୍ତିତିକୁ ଦୃଷ୍ଟିରେ ରଖି ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି

ଏହି ପରେଡରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୁଷ୍ ଓ ଅନ୍ୟ ବନ୍ଧୁ ରାଷ୍ଟ୍ରର ଜବାନମାନେ ଦେଖାଇଥିବା ସାହସ ଓ ପ୍ରାଣବଳି ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବ

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ରୁଷ୍ ପ୍ରତିରକ୍ଷାମନ୍ତ୍ରୀ ସରଜେଇ ସୋଇଗୁଙ୍କୁ ଶ୍ରଭେଚ୍ଛାବାର୍ତ୍ତା ପଠାଇଥିଲେ

କୋଇଲା ବିକ୍ରି ନେଇ କୋଇଲା ଖଣିଗୁଡ଼ିକର ନିଲାମ ପ୍ରକ୍ରିୟା ଆରମ୍ଭ କରାଯିବା ହେଉଛି ସରକାରଙ୍କ 'ଆତ୍ମନିର୍ଭର ଭାରତ' ଅଭିଯାନର ଏକ ଅଂଶ ଫିକି ସହଯୋଗରେ କୋଇଲା ମନ୍ତ୍ରଶାଳୟ ପକ୍ଷରୁ କୋଇଲା ଖଣିର ନିଲାମ କରାଯିବ କୋଇଲା ଖଣି ଆବଶ୍ଚନ ସକାଶେ ଦୁଇଥାକିଆ ଇଲେକ୍ଟ୍ରୋନିକ ନିଲାମ ପ୍ରକ୍ରିୟା ପ୍ରଚଳନ କରାଯାଉଛି ଆତ୍ମନିର୍ଭର ଭାରତ ଜରିଆରେ ଦେଶର ଖଣି କ୍ଷେତ୍ରକୁ ବିକଶିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି ଯାହା ଶକ୍ତି ଇସ୍କାତ ଆଲୁମିନିୟମ ଏବଂ ସଞ୍ଜ ଲୁହାପଥର ଭଳି ମୌଳିକ ଶିଳ୍ପ ଲାଗି ପ୍ରମୁଖ ଉସ ପାଲଟିପାରିବ

ସେଗୁଡ଼ିକ ହେଲା ମହାରାଷ୍ଟ୍ର ତାମିଲନାଡୁ ଦିଲ୍ଲୀ ଗୁଜୁରାଟ ଏବଂ ଉତ୍ତରପ୍ରଦେଶ

ଏହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ସ୍ୱତନ୍ତ୍ର କୋଚ୍ ପାଇଁ ଆଗ୍ରହ ପ୍ରକାଶ କରିବାରୁ ସେମାନଙ୍କୁ ଏଗୁଡ଼ିକ ଯୋଗାଇ ଦିଆଯାଇଛି